ପିଏମ୍ ମୈତ୍ରୀ ସେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଫେନି ନଦୀରେ ନିର୍ମିତ ମୈତ୍ରୀ ସେତୁ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇବ ଭର୍ଚୁଆଲ୍ ମାଧ୍ୟମରେ ମୈତ୍ରୀ ସେତୁକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଏହି ଅଞ୍ଚଳ ଏକ ବାଣିଜ୍ୟ କରିଡ଼ର ଭାବେ ବିକଶିତ ହେବାକୁ ଯାଉଛି ସେ କହିଛନ୍ତି ଏହା ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଉନ୍ନତି ଆଣିବ ଶ୍ରୀ ମୋଦୀ କହିଛନ୍ତି ଗତ କିଛି ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ରେଳ ସଡ଼କ ଓ କଳପଥ ଦେଇ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି ମୈତ୍ରୀ ସେତୁ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ମୈତ୍ରୀ ସେତୁର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଜନସମ୍ପର୍କ ବୂଦ୍ଧି କରିବା ସହ ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ନୂଆ ସୁଯୋଗମାନ ସୃଷ୍ଟି କରିବ ତ୍ରିପୁରା ସହ ଏହା ଆସାମ ମିଜୋରାମ ଓ ମଣିପୁରକୁ ବାଙ୍ଗଲାଦେଶ ଏବଂ ଅନ୍ୟ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ ସଂଯୋଗ କରିବ ଶ୍ରୀ ମୋଦୀ କହିଛନ୍ତି ମୈତ୍ରୀ ସେତୁ ଉଦ୍ଘାଟନ ହେବା ସହ ଅଗରତାଲା ଆନ୍ତର୍ଜାତିକ ସାମୁଦ୍ରିକ ବନ୍ଦର ଠାରୁ ଭାରତର ସବୁଠୁ ନିକଟତମ ସହର ହୋଇପାରିଛି ଏହି ସେତୁ ନିର୍ମାଣ ହେବା ସହ ସ୍ଥଳ ପଥରେ ଗମନାଗମନ ଦୂରତା ବହୁମାତ୍ରାରେ ହ୍ରାସ ପାଇଛି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କର ଏକ ବାର୍ତ୍ତାରେ କହିଛନ୍ତି ମୈତ୍ରୀ ସେତୁ ଲୋକମାନଙ୍କର ଜୀବନରେଖା ସାବ୍ୟସ୍ତ ହେବ

ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାରୁ ଦୁଇସଭାକୁ ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା ଲୋକସଭାରେ ଆଜି କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବାମପନ୍ଥୀ ଦଳ ଡିଏମ୍କେ ଏନ୍ସିପି ଶିବସେନା ଓ ଅନ୍ୟ ବିରୋଧୀ ଦଳମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍କୋଗାନ ଦେଇଥିଲେ ବାଚସ୍ୱତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ

ପରେ ପରିସ୍ଥିତିରେ କୌଣସି ସୁଧାର ନ ଘଟିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ରାକ୍ୟସଭାରେ ମଧ୍ୟ ସମାନ ଧରଣର ପରିସ୍ଥିତି ସୃଷ୍ଟି ହୋଇଥିଲା ବିରୋଧୀଦଳମାନେ ରାଜ୍ୟସଭାରେ ଏକ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଦେଇଥିଲେ କିନ୍ତୁ ତାହା ଗ୍ରହଣ କରାଯାଇନଥିଲା ଏହାପରେ କଂଗ୍ରେସ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ ଉପାଧ୍ୟକ୍ଷ ହରିବଂଶ ଶ୍ରନ୍ୟକାଳକୁ ଚଳାଇବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ

ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ଶେଷରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ମାକ୍କୁଲୀରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ନେତୃତ୍ୱର ମେଣ୍ଟ ପୁନର୍ବାର କ୍ଷମତାକୁ ଫେରିବ ବୋଲି ଶ୍ରୀ ସୋନୱାଲ୍ କହିଛନ୍ତି ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରକିବୁଲ୍ ହୁସେନ୍ ମଧ୍ୟ ନାଗାଓଁ ଜିଲ୍ଲାର ସାମଗୁଡ଼ି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଉପସ୍ଥିତ କଂଗ୍ରେସ ବିଧାୟକ ନୁରୁଲ୍ ହୁଡ୍ଡା ଓ ଆସାମ ଗଣପରିଷଦ ବିଧାୟକ ରେଣୁପମା ରାଜଖୱା ମଧ୍ୟ ଆଜି ସେମାନଙ୍କର ପ୍ରାର୍ଥୀପତ୍ ଦାଖଲ କରିଛନ୍ତି ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ମଧ୍ୟ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିଲା

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ଗଭ୍ ଏଫ୍ସିଆଇ କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ପାଉଣା ପାଇବାକୁ ସେମାନଙ୍କର ଜମିଜମା ସମ୍ବନ୍ଧୀୟ ରେକର୍ଡ ଅପ୍ଲୋଡ଼ କରିବା ସଂକ୍ରାନ୍ତ ଭାରତୀୟ ଖାଦ୍ୟ ନିଗମର ନିଷ୍ପଭିକୁ ସରକାର ସମର୍ଥନ କରିଛନ୍ତି ଲୋକସଭାରେ କିଛି ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେଇ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କୃଷକମାନଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବା ଓ ସେମାନଙ୍କୁ ପାଉଣା ଦେବା ପ୍ରକ୍ରିୟାରେ ସ୍ପଚ୍ଛତା ଆଣିବା ପାଇଁ ଏହି ନିଷ୍ପଭି ନିଆଯାଇଛି

ଶ୍ରୀ ଗୋଏଲ୍ କହିଛନ୍ତି ସରକାର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ

ମିଶନ ଯୁବା ଅଧୀନରେ ତେଜସ୍ୱିନୀ ଯୋଜନାକୁ ମଧ୍ୟ ଆରୟ କରାଯାଉଛି

ଏହି ଅବସରରେ ଜାନ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂହ ଉପସ୍ଥିତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଗୀତା ର ମନ୍ତ୍ର ସହ ବିକାଶ ପଥରେ ଅଗ୍ରସର ହେଉଛି ଶ୍ରୀ ମୋଦୀ କହିଛନ୍ତି ଶ୍ରୀମଦ୍ ଭଗବତ ଗୀତା ଆମକୁ ଲୋକମାନଙ୍କର ଓ ବିଶ୍ୱର କିଭଳି ସେବା କରାଯାଇ ପାରିବ ସେ ବିଷୟରେ ଶିକ୍ଷା ଦେଇଥାଏ ସେ କହିଛନ୍ତି ଯେତେବେଳେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେଲା ଏଭଳି ପରିସ୍ଥିତିର ସାମ୍ବା କରିବାକୁ କେହି ପ୍ରସ୍ତୁତ ନ ଥିଲେ କିନ୍ତୁ ଭାରତ ଏହି ସମୟରେ ପ୍ରତିଷେଧକ ଉତ୍ପାଦନ କରି ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଯୋଗାଇଛି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ଭାରତ ଅନେକ ଦେଶକୁ ସହାୟତା ପଠାଇବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ନିଜର ବାସଗୃହରେ ପହଞ୍ଚିବାରେ ସହାୟତା କରିଛି ମାନବ ଜାତିକୁ ଏହାର ଅବଦାନ ପାଇଁ ଭାରତ ଆଜି ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି